ବାଜପେୟୀ ଶ୍ରାଦ୍ଧ ଦିବସ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୁଣ୍ୟତିଥି ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ କୋବିନ୍ଦ ଜାତୀୟ ରାଜଧାନୀସ୍ଥିତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମାଧି ସ୍ଥଳ ସଦୈବ୍ ଅଟଲ୍ ଗସ୍ତକରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ସ୍ୱର୍ଗତ ବାଜପେୟୀଙ୍କ ସ୍କୃତି ଉଦ୍ଦେଶ୍ୟରେ ସମାଧ୍ୟପୀଠ ସଦୈବ୍ ଅଟଲ୍ ଠାରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ଯୋଗ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି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 ରାଷ୍ଟ୍ରର ପ୍ରଗତି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଏବଂ ଉଲ୍ଲେଖନୀୟ ସେବା ପାଇଁ ଦେଶ ତାଙ୍କୁ ସବୁବେଳେ ମନେରଖିବ ବୋଲି ଶ୍ରୀ ମୋଦି କହିଚ୍ଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୁଣ୍ୟତିଥି ଅବସରରେ ତାଙ୍କୁ ସ୍କରଣ କରିବା ସହ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି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 ପୂର୍ବତନ ପ୍ରଧାନମନ୍ତ୍ରୀ କେବଳ ଜଣେ ମହାନ୍ ରାଜନେତା ନଥିଲେ ବରଂ ଜଣେ ଦକ୍ଷ ସଂଗଠକ ଥିଲେ ଯିଏ ଭାରତୀୟ ଜନତା ପାର୍ଟିର ମୂଳଦୁଆ ପ୍ରତିଷ୍ଠା କରିବା ସହିତ ଏହାକୁ ପରିବ୍ୟାପ୍ତ କରିବାରେ ଗୁରୁତ୍ୱପୂର୍୍ଣ୍ଣ ଭୂମିକା ନିର୍ବାହନ କରିଥିଲେ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 ଗୋଟିଏ ପଟରେ ସେ ସର୍ବଶିକ୍ଷା ଅଭିଯାନ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଜାତୀୟ ରାଜପଥ ବିକାଶ ପ୍ରକଚ୍ଚ ଭଳି ବିକାଶମୂଳକ ଯୋଜନା ପ୍ରଶୟନ କରିଥିବାବେଳେ ଅନ୍ୟପକ୍ଷରେ ପୋଖରାମରେ ପରମାଣୁ ପରୀକ୍ଷଣ ଏବଂ ଦେଶର ମଥାରେ କାର୍ଗିଲ୍ ବିଜୟର ଟୀକା ପିନ୍ଧାଇଥିବାର ଗୌରବ ମଧ୍ୟ ସେ ଅର୍ଜନ କରିଥିଲେ ସ୍ୱର୍ଗତ ବାଜ୍ପେୟୀଙ୍କ ବିଚାରଧାରା ଉପରେ ପର୍ଯ୍ୟବେସିତ ସୁଶାସନ ଓ ଗରୀବ କୈନ୍ଦ୍ରିକ ନୀତିକୁ ଆପଶାଇ ଭାରତକୁ ସୁପର ପାୱାରରେ ପରିଣତ କରିବା ପାଇଁ ବର୍ଭମାନର ସରକାର ପ୍ରତିଶ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଚ୍ଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ କାଭେଡକର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୁଣ୍ୟତିଥି ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ସ୍ୱର୍ଗତ ବାଜପେୟୀ ଯୁଗଯୁଗ ଧରି ସମସ୍ତଙ୍କ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଏକ ଶକ୍ତିଶାଳୀ ଭାରତ ଓ ମକଭୁତ ଦଳ ଗଠନର ମୂଳଦୁଆ ପ୍ରତିଷାରେ ସହାୟକ ହୋଇପାରିଥିଲା ବୋଲି ଶ୍ରୀ ଜାଭେଡକର କହିଛନ୍ତି

ପ୍ରୋଜେକ୍ ଲାୟନ ଡଲଫିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବ୍ୟାଘ୍ର ପ୍ରକଳ୍ପର ସଫଳତାକୁ ପୁଞ୍ଜିକରି ଖୁବ୍ଶୀଘ୍ର ସିଂହ ପ୍ରକଳ୍ପ ଓ ଡଲ୍ଫିନ୍ ପ୍ରକଳ୍ପର ଶୁଭାରୟ କରାଯିବ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 ସେହିଭଳି ଡଲ୍ଫିନ୍ ପ୍ରକଳ୍ପରେ ଉଭୟ ନଦୀ ଓ ସମୁଦ୍ର ଡଲ୍ଫିନ୍ମାନଙ୍କ ସଂରକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ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 ଭାରତ ଖୁବ୍ଶୀଘ୍ର ଏକ ନୂତନ ସାଇବର ନୀତି ପ୍ରଣୟନ କରିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି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 ଏହାକୁ ଦୃଷ୍ଟିରେ ରଖି ବର୍ଉମାନର ସାଇବର ସୁରକ୍ଷା ନୀତିରେ ବ୍ୟାପକ ପରିବର୍ତ୍ତନ ଅଣାଯିବ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି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

ଦେଶର ସୀମାନ୍ତ ଓ ଉପକୂଳବର୍ତ୍ତୀ କିଲ୍ଲାର ଯୁବାପିଡ଼ୀର ଆକାଂକ୍ଷା ପୂରଣ ଉଦ୍ଦେଶ୍ୟରେ ପ୍ରସ୍ତୁତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବୃହତ୍ ସମ୍ପ୍ରସାରଣ ଯୋଜନାକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ପ୍ରଦାନ କରିଛନ୍ତି

ସେଥିମଧ୍ୟରୁ ଏକତ୍ତୀୟାଂଶ ବାଳିକା ରହିବେ ବୋଲି ନିଷ୍ପଭି ନିଆଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଦେଶର ସୀମାନ୍ତବର୍ତ୍ତୀ ଓ ଉପକୃଳବର୍ତ୍ତୀ କିଲ୍ଲାର ଏଭଳି ହଜାରେଟି ବିଦ୍ୟାଳୟକୁ ଚିହ୍ନଟ କରାଯାଇଛି ଯେଉଁଠାରେ ଏନ୍ସିସିକୁ ସାମିଲ କରାଯିବ

ସୀମାନ୍ତବର୍ତ୍ତୀ ଇଲାକାଗୁଡ଼ିକରେ ଥିବା ଏନ୍ସିସି ୟୁନିଟ୍ଗୁଡ଼ିକୁ ସେନା ପ୍ରଶିକ୍ଷଣ ଓ ପ୍ରଶାସନିକ ସହାୟତା ଯୋଗାଇଦେବ ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଏନ୍ସିସି ୟୁନିଟ୍ଗୁଡ଼ିକୁ ନୌସେନା ସହାୟତା ଯୋଗାଇବ ଏବଂ ବାୟୁସେନା ଘାଟୀ ନିକଟସ୍ଥ ଏନ୍ସିସି ୟୁନିଟ୍ଗୁଡ଼ିକୁ ବାୟୁସେନା ସହାୟତା କରିବା ପାଇଁ ନିଷ୍ପଭି ନିଆଯାଇଛି ରାଜ୍ୟଗୁଡ଼ିକ ସହଯୋଗରେ ଏହି ଏନ୍ସିସି ସମ୍ପ୍ରସାରଣ ଯୋଜନା କାର୍ଯ୍ୟକାରୀ କରାଯିବ ପିଏମ୍ ନବରୋଜ ପାର୍ସି ନବବର୍ଷ ନଭରୋଜ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଳି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି ଦେଶର ବିଭିନ୍ନ କ୍ଷେତ୍ରରେ ପରାସୀ ସଂପ୍ରଦାୟର ମହତ୍ୱପୂର୍ଣ୍ଣ ଯୋଗଦାନକୁ ସାରା ଦେଶ ପ୍ରଶଂସା କରୁଛି ବୋଳି ପ୍ରଧାନମନ୍ତ୍ରୀ କହିଛନ୍ତି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 ଧୋନି ସୁରେଶ ରେିନା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସମସ୍ତ ଆନ୍ତର୍ଜାତୀକ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଜାରି କରି ତାଙ୍କୁ ମିଳିଥିବା ଅକୁଶ୍ ସମର୍ଥନ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି

ସେହିପରି ଭାରତୀୟ କ୍ରିକେଟ ଖେଳାଳି ସୁରେଶ ରାଇନା ମଧ୍ୟ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି